ଭୋଟ ନିଆଯାଉଥିବା ଅଞ୍ଚଳରେ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି

ଏହି ପର୍ଯ୍ୟାୟରେ କାରଗିଲ ଓ ଲେହର ପୌର କମିଟିଗୁଡିକ ପାଇଁ ମଧ୍ୟ ଭୋଟଗ୍ରହଣ ହେବ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଇଭିଏମ ବ୍ୟବହାର କରାଯାଉଛି

ତାଜ୍କିସ୍ଥାନ ରାଜଧାନୀ ଦୁସାନବେରେ ପ୍ରବାସୀ ଭାରତୀୟ ମାନଙ୍କୁ ଗତକାଲି ରାତିରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଓ ତାଜ୍କିସ୍ଥାନ ମଧ୍ୟରେ ଯୁଗ ଯୁଗ ଧରି ସମ୍ପର୍କ ରହିଆସିଛି

ଦୁଇଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଓ ବ୍ୟବସାୟ ସମୃଦ୍ଧ କରିବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ପରାମର୍ଶ ଦେଇଛନ୍ତି ଆକ୍ଟି ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ପରେ ଶ୍ରୀ କୋବିନ୍ଦ ତାଜକିସ୍ଥାନ ରାଷ୍ଟ୍ରପତି ଇମାମୋଲ୍ଲି ରହମନ୍ଙ୍କୁ ସାକ୍ଷାତ କରିବେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ଦ୍ୱିପକ୍ଷୀୟ ରାଜିନାମାଗୁଡିକରେ ସାକ୍ଷର କରିବାର ଆଶା କରାଯାଉଛି କ୍ରପ ଇନ୍ସରାନ୍ସ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି ଯେ ସରକାର ପରୀକ୍ଷାତ୍ମକ ଭାବେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ଆକ୍ରମଣରୁ ଘଟିଥିବା ଫସଲ ନଷ୍ଟର ଭରଣା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ କରିବାକୁ ନିଷ୍ପଭି ନେଇଛନ୍ତି ମନ୍ତ୍ରୀ କହିଛନ୍ତି ଯେ ଫସଲ ବୀମା ଯୋଜନାରେ ଉଦ୍ୟାନ କୃଷିଭିଭିକ ଶସ୍ୟଗୁଡିକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ସେ କହିଛନ୍ତି ଯେ ପୂର୍ବରୁ କେନ୍ଦ୍ରୀୟ ଶସ୍ୟ ବୀମା ଯୋଜନାରେ କ୍ଷେତରେ ପାଣି କମି ରହିବା ମାଟି ଅତଡା ଖସିବା ଏବଂ କୁଆପଥର ଜନିତ ବୃଷ୍ଟିପାତ ଯୋଗୁଁ ଫସଲ କ୍ଷତିକୁ ଅନ୍ତର୍ଭୁକ୍ତ କରାଯାଉ ନ ଥିଲା ତେବେ ନୃତନ ନୀତି ଅନୁସାରେ ଏଗୁଡିକୁକ ଅନ୍ତର୍ଭୁକ୍ତ କରାଯାଉଛି ବିଭିନ୍ନ ହିତାଧିକାରୀମାନଙ୍କ ସହ ଆଲୋଚନା କରି ସରକାର ଏହି ନୂତନ ନୀତିକୁ ଗ୍ରହଣ କରିଥିବା ମନ୍ତ୍ରୀ କହିଛନ୍ତି

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଉତ୍ତର ପୂର୍ବ ରାଜ୍ୟଗୁଡିକର ବାଚସ୍କତି ଓ ଉପବାଚସ୍କତିଗଣ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଉଦ୍ଘାଟନୀ ଉହବରେ ଯୋଗଦେବେ ଏହି ଚାରିଦିନିଆ ସମ୍ମିଳନୀରେ ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ହେବ ମହିଳା ସଶକ୍ତିକରଣ କୁଶଳତା ବୃଦ୍ଧି ଦେଶର ବିରୋଧୀ କାର୍ଯ୍ୟକଳାପ ଏବଂ ଗମନାଗମନ ଆଦି ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା ହେବାର ଆଶାସ କରାଯାଉଛି ଏୟାରଲାଇନ୍ସ ବ୍ୟାଗେଜ୍ ଏକ ସଂସଦୀୟ ପେଟେଲ ସମସ୍ତ ପ୍ରମୁଖ ବେସରକାରୀ ବିମାନ ଚଳାଚଳ ସଂସ୍ଥାର ପରିଚାଳକମାନଙ୍କୁ ଲଗେଜ ପରିବହନ କ୍ଷେତ୍ରରେ ଅତ୍ୟଧିକ ମୂଲ୍ୟବୃଦ୍ଧି କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ୟ ବିଦେଶୀ ବିମାନ ଚଳାଚଳ ସଂସ୍ଥା ଲାଗୁ କରୁଥିବା ମୂଲ୍ୟକୁ ତୁଳନା କରି ଏକ ରିପୋର୍ଟ ପ୍ରଦାନ କରିବାକୁ ସଂସଦୀୟ କମିଟି ପରାମର୍ଶ ଦେଇଛନ୍ତି କହିଛନ୍ତି ପରିବହନ ପର୍ଯ୍ୟଟନ ଏବଂ ସଫ୍କୃତି ବିଭାଗକୁ ନେଇ ଗଠିତ ପାର୍ଲାମେଷ୍ଟାରୀ ଷ୍ଟାଣ୍ଡି କମିଟିର ଏକ ବୈଠକରେ ବିମାନ ସଂସ୍ଥାଗୁଡିକ ପାଇଁ ଲଗେଜ ପରିବହନର ନୀତି ନିର୍ଦ୍ଧାରଣ କରିବାକୁ ସରକାରଙ୍କୁ ପ୍ରସ୍ତାବ ନେବାକୁ ନିଷ୍ପଭି ନିଆଯାଇଛି

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହି ସମାପନ ଉହବରେ ଯୋଗଦେବେ

ଇଷ୍କରପୋଲ ପକ୍ଷରୁ ଏ ବିବୃତ୍ତିରେ କୁହାଯାଇଛି ମେଙ୍ଗଙ୍କ ଇସ୍ତଫା ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ଦକ୍ଷିଣ କୋରିଆର ବରିଷ୍ଣ ଉପସଭାପତି କିମ୍ କଙ୍ଗ୍ ୱାଙ୍ଗ୍ଙ୍କୁ ଅସ୍ଥାୟୀ ସଭାପତି ଦାୟିତ୍ୱ ଦିଆଯାଇଛି

ସେହିଦିନ ତାଙ୍କ ପତ୍ନୀ କହିଥିଲେ ମୋ ଫୋନକୁ ଅପେକ୍ଷା କର ବୋଲି ସେ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପଠାଇଥିଲେ ସେହି ବାର୍ତ୍ତାରେ ସେ ଏକ ଛୁରୀରେ ଚିତ୍ର ପଠାଇଥିବା କହିଛନ୍ତି ଶ୍ରୀ ମେଙ୍ଗଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ ଆଶଙ୍କା ପ୍ରକାଶ କରିଥିଲେ

ଭାରତୀୟ ଆକାଶସୀମାକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିଶ୍ରତିବଦ୍ଧତାକୁ ପାଳନ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦୁର୍ବିପାକ ସମୟରେ ଦେଶବାସୀଙ୍କୁ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ବାର୍ଷିକୀ ପାଳନ ପାଇଁ ବିମାନ ବାହିନୀ ଆକ୍କି ଗାଜିଆବାଦ୍ର ହିଣ୍ଡନ୍ ବିମାନବାହିନୀ ଘାଟିରେ ଏକ ବିଶାଳ ପ୍ୟାରେଡର ଆୟୋଜନ କରିଛି ବିମାନବାହିନୀ ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ଏବଂ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଏହି ପ୍ୟାରେଡ ଉତ୍ସବରେ ଯୋଗଦେବେ ପ୍ୟାରେଡ ପରେ ପରେ ବିମାନବାହିନୀର ୱାରିୟର ଡ୍ରିଲ ଟିମ୍ ରଣକୌଶଳ ପ୍ରଦର୍ଶନ କରିବ

ପାଣିପାଗ ବିଭାଗ କହିଛନ୍ତି ଏହି ଲଘୁଚାପ ଭୀଷଣ ଘୂର୍ଣ୍ଣିଝଡରେ ପରିବର୍ତ୍ତନ ହୋଇ ଓମାନ ଓ ୟେମେନ ଉପକୂଳ ଦେଇ ଗତିକରିବ ତଟରକ୍ଷୀ ବାହିନୀ କେରଳ ଲାକ୍ଷାଦ୍ୱିପ ଏବଂ ମନିକୋ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ତାମିଲନାଡୁ ଅଞ୍ଚଳରେ ସତର୍କତା ସୂଚନା କାରି କରିଛି

ବ୍ରାଜିଲ କାଉଣ୍ଟିଂ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ଦକ୍ଷିଣ ପନ୍ତୁୀ ପ୍ରାର୍ଥୀ ଜାୟାର ବୋଲସୋନାରେ ବିଜୟୀ ହେବାର ସମ୍ଭାବନା ଦେଖାଦେଇଛି

ଅଲିମ୍ପିକ୍ ଯୁବ ଅଲମ୍ପିକ କ୍ରୀଡା ପ୍ରତିଯୋଗିତାରେ ଭାରତ ରୌପ୍ୟ ପଦକରୁ ତା'ର ବିଜୟଯାତ୍ରା ଆରମ୍ଭ କରିଛି